ଏନେଇ ଆଇନ୍ ବିଭାଗ ପକ୍ଷର୍ ଗତକାଲି ବିଧିବଦ୍ଧ ବିଙ୍କପ୍ତି ପ୍ରକାଶ ପାଇଛି ଏହାଦ୍ୱାରା ଆଗାମୀ ଦିନରେ ବାଶିଜ୍ୟିକ ମାମଲା ଗୁଡ଼ିକର ତୁରନ୍ତ ବିଚାର ହୋଇପାରିବ ବୋଲି ଆଇନ୍ମନ୍ତୀ ପ୍ରତାପ ଜେନା କହିଛନ୍ତି

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜ୍ୟବାସୀଙ୍କୁ ହାର୍ଦିକ ଶୁଭେଛା ଓ ଅଭିନନନ ଜଣାଇବା ସହିତ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି

ଅନ୍ୟପକ୍ଷରେ ଭୁବନେଶ୍ୱର ଲିଙ୍ଗରାଜ ମନିରର ସିଂହଦ୍ୱାରା ଓ ବିଦ୍ଦସାଗର କୃଳରେ ଚଳିତବର୍ଷ ପୟା ଶ୍ରାଦ୍ଧ ଓ ପିଶ୍ଡଦାନ ନିଷିଦ୍ଧ କରାଯାଇଛି

ସେ ଅରୁଣ ସିଂହଙ୍କ ସ୍ରାନରେ ଦାୟିତ୍ୱ ଗ୍ରହଣ କରିବେ ଓଡ଼ିଶା ସହିତ ତାଙ୍କୁ ମଧ୍ଧ ଛତିଶଗଡର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ସେହିପରି ଓଡ଼ିଶାର ଦୁଇ ବରିଷ୍ ନେତା ବୈଜୟନ୍ତ ପଣ୍ଣାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି

ଚଳିତବର୍ଷ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନ୍ଲାଇନ୍ କ୍ଲାସ ମାଧ୍ଧମରେ ପିଲାମାନଙ୍କୁ ଶିଶୁଦିବସର ମହତ୍ତ୍ ଓ ନେହେରୁଙ୍କ ଜୀବନୀ ବିଷୟରେ ଅବଗତ କରାଯାଉଛି